ମିନିଟ୍ରକ୍ଟି ଦାରିଙ୍ଗିବାଡ଼ିରୁ ବ୍ରାହ୍କଶୀ ଗାଁକୁ ଯାଉଥିଲା

ଛାତ୍ରୀଙ୍କୁ ଅସଦାଚରଣ ମାଲକାନଗିରିର ଏକ ସେବାଶ୍ରମରେ ଜଣେ ସପ୍ତମଶ୍ରେଶୀ ଛାତ୍ରୀଙ୍କୃ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି ପୀଡ଼ିତା ଜଶଙ୍ଙ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ